ଏବଂ ପୁରୁଷ ହକି ବିଶ୍ୱକପ୍ର ଗ୍ରୁପ୍ଷ୍ଟେକ୍ ପ୍ରତିଯୋଗିତା ଆଜିଠାରୁ ଆରମ୍ଭ ହେବ

ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାର ଆଶିଷ କୁନ୍ଦ୍ରା କହିଛନ୍ତି କିଛି ଭୋଟ୍ଗ୍ରହଣ କେନ୍ଦ୍ରରେ ଇଲ୍କଟ୍ରୋନିକ୍ ଭୋଟିଂ ମେସିନ୍ରେ କିଛି ଯାନ୍ତିକ ତ୍ରଟି ଦେଖାଦେଇଥିଲା ସେହି ମେସିନ୍ଗୁଡ଼ିକୁ ତୁରନ୍ତ ବଦଳା ଯାଇଛି କୌଣସି ଅପ୍ରୀତିକର ଘଟଣା ଘଟିଥିବାର ଖବର ମିଳି ନାହିଁ ଓ ମତଦାନ ଶାନ୍ତିପୂର୍ଣ୍ଣଭାବେ ଆଗେଇ ଚାଲିଛି

ସବୁସ୍ଥାନରେ ଶାନ୍ତିପୂର୍ଷ୍ଣ ଭାବରେ ମତଦାନ ଚାଲିଛି ଏପର୍ଯ୍ୟନ୍ତ ମ୍ରଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ୍ ରାଜ୍ୟ କଂଗ୍ରେସ ମ୍ରଖ୍ୟ କମଳନାଥ ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ରାଜ୍ୟ ବିଜେପି ମୁଖ୍ୟ ରାକେଶ ନାଥ୍ ତଥା ରାଜ୍ୟର ବହ୍ ମନ୍ତ୍ରୀ ମତଦାନ କରିଛନ୍ତି

ସେହି ମେସିନ୍ଗୁଡ଼ିକୁ ତୁରନ୍ତ ବଦଳାଇ ଦିଆଯାଇଛି

ସେମାନଙ୍କ ମଧ୍ୟରୁ ଜଣଙ୍କର ଗୁନାଠାରେ ଓ ଅନ୍ୟ ଦୁଇଜଣଙ୍କର ଇନ୍ଦୋରଠାରେ ମୃତ୍ୟୁ ଘଟିଛି

ଜେପିଏମ୍ ପ୍ରାର୍ଥୀମାନେ ନିର୍ଦଳିୟ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି

ମୁଖ୍ୟ ପ୍ରତିଦ୍ୱନ୍ଦ୍ୱିତା ବିଜେପି ଓ କଂଗ୍ରେସ ମଧ୍ୟରେ ହେଉଛି

ଆମ୍ ଆଦ୍ମୀ ପାର୍ଟି ପ୍ରଥମ ଥରପାଇଁ ମଧ୍ୟପ୍ରଦେଶ ନିର୍ବାଚନ ଲତୁଛି

ପିଏମ୍ ଭୋଟ୍ ଅପିଲ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବହୁସଂଖ୍ୟାରେ ଆସି ମତଦାନ କରିବାପାଇଁ ମଧ୍ୟପ୍ରଦେଶର ଭୋଟର୍ମାନଙ୍କୁ ନିବେଦନ କରିଛନ୍ତି ମିକୋରାମ୍ର ଭୋଟର୍ ବିଶେଷକରି ଯୁବ ଭୋଟର୍ମାନେ ମଧ୍ୟ ବହୁସଂଖ୍ୟାରେ ଆସି ମତଦାନ କରିବାପାଇଁ ଶ୍ରୀ ମୋଦି ଅନୁରୋଧ କରିଛନ୍ତି

ବିଭିନ୍ନ ରାଜନୈତିକ ଦଳର ତୁଙ୍ଗ ନେତାମାନେ ନିର୍ବାଚନ ମଣ୍ଡଳିଗୁଡ଼ିକୁ ଗସ୍ତ କରି ପ୍ରଚାର ଚଳାଇଛନ୍ତି

ତେଲଙ୍ଗାନାରେ ନିର୍ବାଚନ ପ୍ରଚାର ପୂରା ଦମ୍ରେ ଆଗେଇ ଚାଲିଛି ଭୋଟ୍ଗ୍ରହଣ ଆଉ ମାତ୍ର ସପ୍ତାହେରୁ ଅଳ୍ପ କିଛି ଦିନ ଅଧିକ ଥିବାରୁ ବିଭିନ୍ନ ଦଳର ବଡ଼ ବଡ଼ ନେତାମାନେ ନିର୍ବାଚନ ର୍ୟାଲିଗୁଡ଼ିକରେ ଉଦ୍ବୋଧନ ଦେଉଛନ୍ତି କଂଗ୍ରେସ ସଭାପତି ରାହୁଲ୍ ଗାନ୍ଧି ମହବୁବ୍ନଗର ହମାମ୍ ଓ ହାଇଦ୍ରାବାଦ ଆଦି କିଲ୍ଲାରେ ଆଜି ପ୍ରଚାର କରିବେ ଟିଡିପି ଜାତୀୟ ସଭାପତି ଚନ୍ଦ୍ରବାବୁ ନାଇଡୁ ତାଙ୍କ ସହ ହମାମ୍ ଓ ହାଇଦ୍ରାବାଦଠାରେ ମଞ୍ଚରେ ଉପସ୍ଥିତ ରହିବେ

ପିଏମ୍ ନଗଉର୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜସ୍ଥାନର ନଗଉର୍ଠାରେ ଆଜି ନିର୍ବାଚନ ସଭାରେ ଉଦ୍ବୋଧନ ଦେଇଛନ୍ତି ସେ କହିଛନ୍ତି ବିକେପି ସରକାର ସବ୍କା ସାଥ୍ ସବ୍କା ବିକାଶ ପାଇଁ ପ୍ରତିଶ୍ରତିବଦ୍ଧ ଲୋକମାନେ ଏମ୍ଏଲ୍ଏମାନଙ୍କ ପାଇଁ ନୁହେଁ ରାଜସ୍ଥାନ ପାଇଁ ଭୋଟ୍ ଦେବାକୁ ସେ ଅନୁରୋଧ କରିଛନ୍ତି ଯଦି କଂଗ୍ରେସ ବିଜୟୀ ହୁଏ ତେବେ ରାଜସ୍ଥାନର ଏହା ବିକାଶ କରିବ ନାହିଁ କିନ୍ତୁ ଯଦି ବିଜେପି ବିଜୟୀ ହୁଏ ତେବେ ରାଜସ୍ଥାନର ଦ୍ରୁତ ବିକାଶ ଘଟିବ ବୋଲି ଶ୍ରୀ ମୋଦି କହିଛନ୍ତି ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ଦେଢ଼ ଲକ୍ଷ ହେକୁର ଜମିକୁ ଜଳସେଚନ ସୁବିଧା ଯୋଗାଇଥିବାରୁ ସେ ତାଙ୍କର ପ୍ରଶଂସା କରିଛନ୍ତି

ସେମାନେ ବିଭିନ୍ନ ନିର୍ବାଚନ ମଣ୍ଡଳିରେ ପାର୍ଟିର ମନୋନୀତ ପ୍ରାର୍ଥମାନଙ୍କ ବିରୁଦ୍ଧରେ ପ୍ରତିଦ୍ୱନ୍ଦ୍ୱିତା କର୍ତ୍ତ୍ୱପଲେ

ବୈଦେଶିକ ସଚିବ ବିଜୟ ଗୋଖେଲେ କହିଛନ୍ତି ପ୍ରଧାନମନ୍ତ୍ରୀ ଶିଖର ବୈଠକର ପ୍ରଥମ ଅଧିବେଶନରେ ଉଦ୍ବୋଧନ ଦେବେ

ଶିଖର ବୈଠକ ସମୟରେ ପ୍ରଧାନମନ୍ତ୍ରୀ ଆନ୍ତର୍ଜାତିକ ସୌର ମେଣ୍ଟରେ ଯୋଗ ଦେଇ ନ ଥିବା ଦେଶଗୁଡ଼ିକୁ ପ୍ରବର୍ତ୍ତାଇବେ

ତାଙ୍କର ବିଦେଶ ଗସ୍ତ ପୂର୍ବର୍ ଏକ ବିବୃଭି ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତ ବିଭିନ୍ନ ବହ୍ରରାଷ୍ଟ୍ରୀୟ ସଙ୍ଗଠନରେ ସଂସ୍କାର ପ୍ରତି ଗୁରୁତ୍ୱ ଆରୋପ କରିବ ସେ କହିଛନ୍ତି ପଳାତକ ଅର୍ଥନୈତିକ ଅପରାଧୀମାନଙ୍କ ବିରୁଦ୍ଧରେ ସମ୍ମିଳିତ କାର୍ଯ୍ୟାନୁଷ୍ଠାନ ଓ ସନ୍ତାସବାଦକୁ ପାଖିଯୋଗାଣ ବନ୍ଦ୍ପାଇଁ ଆନ୍ତର୍ଜାତିକ ସହଯୋଗ ବୃଦ୍ଧିର ଆବଶ୍ୟକତା ରହିଛି ପ୍ରଧାନମନ୍ତ୍ରୀ କହିଛନ୍ତି କ୍ରମବର୍ଦ୍ଧିଷ୍ଟ ଅର୍ଥନୀତିଗୁଡ଼ିକ ବର୍ତ୍ତମାନର ବିଶ୍ୱରେ ସବୁଠୁ ବେଶି ଅର୍ଥନୈତିକ ଓ ବୈଷୟିକ ଚ୍ୟାଲେଞ୍ଜ୍ମାନ ସମ୍ମୁଖୀନ ହେଉଛନ୍ତି କିନ୍ତୁ ବିଶ୍ୱ ଅର୍ଥନୈତିକ ଅଭିବୃଦ୍ଧିରେ ସେମାନଙ୍କର ଅବଦାନ ସବୁଠୁ ବେଶି ରହିଛି

ବିଶ୍ୱ ଅର୍ଥନୀତିରେ ସ୍ଥିରତା ଓ ସ୍ଥାୟୀ ବିକାଶ ପାଇଁ ଏହା ଏକ ଉତ୍ତମ ମଞ୍ଚ ସାବ୍ୟସ୍ତ ହୋଇଛି

କର୍ତ୍ତାରପୁର କରିଡର୍ କେନ୍ଦ୍ରମନ୍ତ୍ରୀ ହର୍ଦୀପ୍ ପୁରୀ ଓ ହର୍ସିମ୍ରତ୍ କୌର ବାଦଲ ଡେରାବାବା ନାନକ କର୍ତ୍ତାରପୁର ସାହିବ୍ କରିଡର୍ ସଡ଼କପଥ ଶିଳାନ୍ୟାସ ଉହବରେ ଯୋଗଦେବାପାଇଁ ପାକିସ୍ତାନ ଯାଉଛନ୍ତି ଶ୍ରୀ ପୁରୀ ଏକ ବିବୃଭିରେ କହିଛନ୍ତି ଏହି ତୀର୍ଥଯାତ୍ରାରେ ଯାଉଥିବାରୁ ସେ ଅତ୍ୟନ୍ତ ଆନନ୍ଦ ଅନୁଭବ କରୁଛନ୍ତି ଏବଂ ଶିଖ୍ମାନଙ୍କର ବହୁଦିନର ଦାବି ପୂରଣ ହେବାକୁ ଯାଉଛି ତାଙ୍କୁ ନିମନ୍ତ୍ରଣ କରିଥିବାରୁ ସେ ପାକିସ୍ତାନ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁ ଏଂହି ପ୍ରକଳ୍ପର ଶିଳାନ୍ୟାସ କରିବେ

ଉପରାଷ୍ଟ୍ରପତି ଏମ୍ ଭେଙ୍କୟା ନାଇଡ଼ୁ ପାକିସ୍ତାନ ସୀମାସଲଗୁ ପଞ୍ଜାବର ଗୁରୁଦାସପୁର କିଲ୍ଲା ଅନ୍ତର୍ଗତ ମାନ୍ଗାଁଠାରେ କର୍ତ୍ତାରପୁର ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି

ସେହିଠାରେ ଗୁରୁ ନାନକ ଦେବ ଶେଷ ନିଶ୍ୱାସ ତ୍ୟାଗ କରିଥିବାର କୁହାଯାଉଛି

ଜେକେ ଗନ୍ଫାଇଟ୍ କେନ୍ଦ୍ରୀୟ କାଶ୍ମୀରର ବଡ଼ଗାମ୍ ଜିଲ୍ଲା ଅନ୍ତର୍ଗତ ଚକ୍ଷେରଗାଁ ଅଞ୍ଚଳରେ ମିଳିତ ବାହିନୀ ସହ ଗୁଳି ଗୋଳା ବିନିମୟରେ ଲସ୍କରେ ତୟବାର ଦୁର୍ଦ୍ଧର୍ଷ କମାଣ୍ଡର ନାଭେଦ୍ ଜଟ୍ ସମେତ ଦୂଇ ଜଣ ସନ୍ତାସବାଦୀ ପ୍ରାଣ ହରାଇଛନ୍ତି ସାମ୍ବାଦିକ ସୁଜାତ୍ ବୁଖାରୀଙ୍କ ହତ୍ୟା ମାମଲାରେ ନାଭେଦ୍ କଟ୍ଟକୁ ପୁଲିସ୍ ଅଭିଯୋଗ ପତ୍ରରେ ଦର୍ଶାଇଥିଲା

ବଡ଼ଗାମ୍ କିଲ୍ଲାର ଚଟେର୍ଗ୍ରାମ ଅଞ୍ଚଳରେ ସନ୍ତାସବାଦୀମାନେ ଲୁଚି ରହିଥିବାର ଖବର ପାଇଲା ପରେ ଆଜି ବଡ଼ିଭୋର୍ରୁ ସେହି ଅଞ୍ଚଳକୁ ଘେରାଉ କରାଯାଇ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯାଇଥିଲା

ଆଜି ସନ୍ଧ୍ୟାରେ ତଲେଇଗାଁସ୍ଥିତ ଶ୍ୟାମାପ୍ରସାଦ ମୁଖାର୍ଚ୍ଚୀ ଷ୍ଟାଠଡିୟମ୍ରେ ସମାପନ ଉତ୍ସବ ଅନୁଷ୍ଠିତ ହେବ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ କେ ଜେ ଆଲ୍ଫୋନ୍ସ ଗୋଆ ରାଜ୍ୟପାଳ ମୃଦୁଳା ସିହ୍ନା ଗୋଆର ନଗର ଉନ୍ନୟନ ମନ୍ତ୍ରୀ ବିଜୟ ସରଦେଶାଇ ଏବଂ ଅନେକ ଅତିଥି ଏହି ଉହବରେ ଯୋଗ ଦେବେ